ମନ୍ କୀ ବାତ୍ ଦେଶର କୃଷିକ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରଧର୍ମୀ ପଦକ୍ଷେପ ଚାଷୀମାନଙ୍କ ପାଇଁ ନୂଆ ସମ୍ଭାବନା ସ୍ପଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆକାଶବାଣୀର 'ମନ୍ କୀ ବାତ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ଭୋଧିତ କରି କହିଛନ୍ତି ଯେ ଦେଶରେ କୃଷକମାନଙ୍କର ବହୁଦିନର ଦାବିପ୍ରରଣ କରିବା ଦିଗରେ ସରକାର ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି ସେ କହିଛନ୍ତି ବହୁ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ସଂସଦରେ କୃଷି କ୍ଷେତ୍ରର ସଂସ୍କାରକୁ ଆଇନର ମାନ୍ୟତା ମିଳିଛି ଏହି ସଂସ୍କାର ଫଳରେ ପ୍ରତ୍ୟେକ ବର୍ଗର ଚାଷୀ ସେମାନଙ୍କର ଅଧିକାର ଓ ସୁଯୋଗ ପାଇବାରେ ସକ୍ଷମ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ 'ମହାରାଷ୍ଟ୍ରର ଧୁଲେ' ଜିଲ୍ଲାର ଜଣେ କୃଷକ କିତେନ୍ଦ୍ର ଭୋଇକୀଙ୍କ ପ୍ରସଙ୍ଗ ଉତ୍ଥାପନ କରି କହିଛନ୍ତି ଯେ ସେହି ଚାଷୀ ଜଣକ ନିଜ ଉତ୍ପାଦିତ ଶସ୍ୟ ବିକ୍ରି କରି ସର୍ବାଧିକ ମୂଲ୍ୟ ପାଇପାରିଛନ୍ତି ପ୍ରକୃତ ଜ୍ଞାନ ହିଁ ମନୁଷ୍ୟକୁ ଅନ୍ଧବିଶ୍ୱାସରୁ ଦୂରେଇ ରଖୁଥିବାବେଳେ ଗୁଜବ ମଣିଷକୁ ବିନାଶ ଆଡ଼କୁ ଅଗ୍ରସର କରାଏ ବୋଲି ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ରାଜସ୍ଥାନର ବାରନ୍ କିଲ୍ଲାର ମହମ୍ମଦ ଅସଲମ୍ଙ୍କ ବିଷୟ ଉତ୍ଥାପନ କରି କହିଛନ୍ତି ମହମ୍ମଦ ଏକ କୃଷି ଉତ୍ପାଦ ସଙ୍ଗଠନର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ହ୍ୱାଟ୍ସ୍ଆପ୍ ଗ୍ରୁପ୍ ମାଧ୍ୟମରେ ନିଜ ଅଞ୍ଚଳର ଚାଷୀମାନଙ୍କୁ ସଚେତନ କରାଉଛନ୍ତି ସେହି ଗ୍ରପ୍ରେ ମହମ୍ମଦ ଆଖପାଖ ଅଞ୍ଚଳର ମଣ୍ଡିଗୁଡ଼ିକ ବିଷୟରେ ସ୍ଚଚନା ଦେବା ସହ ତାଙ୍କ ସଙ୍ଗଠନ ଚାଷୀମାନଙ୍କଠାରୁ ଶସ୍ୟ କ୍ରୟ କରୁଛି ସେହିପରି ପ୍ରଧାନମନ୍ତ୍ରୀ ହରିୟାଣା ସ୍ଥିତ କେଥାଲ୍ ଜିଲ୍ଲାର ବୀରେନ୍ଦ୍ର ଯାଦବଙ୍କୁ ପ୍ରଶଂସା କରିଥିଲେ

ପରେ ସେ ଏକ ଷ୍ଟ୍ର ବେଲର୍ ମେସିନ୍ ତିଆରି କରିବାରେ ସକ୍ଷମ ହୋଇଛନ୍ତି ଏଥିପାଇଁ ତାଙ୍କୁ କୃଷି ବିଭାଗ ପକ୍ଷରୁ ସହଯୋଗ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଯୁବପିଢ଼ିକୁ ଆହ୍ୱାନ ଦେଇ ଶ୍ରୀ ମୋଦି କହିଛନ୍ତି ସେମାନେ ନିକଟବର୍ତ୍ତୀ ଅଞ୍ଚଳକୁ ଯାଇ ଚାଷୀମାନଙ୍କ ସହ କଥା ହୋଇ ସେମାନଙ୍କୁ ସଚେତନ କରାଇବା ସହ କୃଷିକ୍ଷେତ୍ର ଲାଗି ନୂତନ ଉଭାବନ ପାଇଁ ଚେଷ୍ଟା ଜାରି ରଖିବାକୁ ପରାମର୍ଶ ଦେଇଥିଲେ

ଏହାଫଳରେ ଏହିସବୁ ସାଂସ୍କୃତିକ ବିଭବକୁ ଅଧିକ ଦିନଯାଏଁ ସଂରକ୍ଷଣ କରି ରଖାଯାଇପାରିବ ବୋଲି ସେ କହିଛନ୍ତି

ସେ କହିଛନ୍ତି ଆଇଆଇଟି ଦିଲ୍ଲୀର ଛାତ୍ରଛାତ୍ରୀମାନେ ଏକ ପାର୍ଷି ସ୍ଥାପନ କରିବା ଅତ୍ୟନ୍ତ ଗୌରବର ବିଷୟ

ଆଜି ଏହି କ୍ରମରେ ପ୍ରଧାନମନ୍ତ୍ରୀ ଟିକା ପ୍ରସ୍ତୁତିରେ ସାମିଲ ହୋଇଥିବା ଭାରତର ତିନୋଟି କମ୍ପାନୀର ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ ଟିକା ପ୍ରସ୍ତୁତିରେ ସାମିଲ କମ୍ପାନୀଗୁଡ଼ିକ ହେଲା ଜେନୋଭା ବାୟୋଫାର୍ମା ବାୟୋଲୋଜିକାଲ୍ ଇ ଏବଂ ଡକ୍ର ରେଡ୍ଭିସ୍ ଟିମ୍ର ବୈଜ୍ଞାନିକମାନଙ୍କ ସହ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ନିଂରେ ଆଲୋଚନା କରିବେ

ପୁଣେ ସ୍ଥିତ ଜେନୋଭା ବାୟୋଫାର୍ମା ସିଟିକାଲ୍ସ ଆମେରିକାର ସିଏଟଲ୍ ସ୍ଥିତ ଏଚ୍ଡିଟି ବାୟୋଟେକ୍ କର୍ପୋରେସନ୍ ସହ ମିଶି ଆର୍ଏନ୍ଏ ଟିକା ପ୍ରସ୍ତୁତି କର୍ଚ୍ଛି ସେହିପରି ପୁଣେର ବାୟୋଲୋଜିକାଲ୍ ଇ ଲିମିଟେଡ୍ ଆମେରିକାର ଡାଇନାଭାକ୍୍ ଟେକ୍ନୋଲୋଜି କର୍ପୋରେସନ୍ ଓ ବେଲ୍ର କଲେଜ୍ ଅଫ୍ ମେଡିସିନ୍ ସହିତ ମିଶି ଟିକା ପ୍ରସ୍ତୁତ କରୁଛି

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଗତ ଶନିବାର ଦିନ ପୁଣେର ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଅହମ୍ମଦାବାଦ୍ରେ କାଇଡସ୍ ବାୟୋଟେକ୍ ପାର୍କ ଓ ହାଇଦ୍ରାବାଦ୍ରେ ଭାରତ ବାୟୋଟେକ୍ ପ୍ରତିଷ୍ଠାନକୁ ଗସ୍ତ କରି କରୋନା ଟିକାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ

କୋଭିଡ୍ ନାଇଷ୍କିନ୍ ଟିକାର ଗବେଷଣା ଓ ପ୍ରସ୍ତୁତି ପାଇଁ ଏହି ଅନୁଦାନ ରାଶି ବାୟୋଟେକ୍ନୋଲୋକି ବିଭାଗକୁ ପ୍ରଦାନ କରାଯିବ

ଗୁରୁ ନାନକଙ୍କ ଜୀବନୀ ଓ ବାଣି ମାନବ ସମାଜ ପାଇଁ ପ୍ରେରଣା ଦାୟକ ବୋଲି ରାଷ୍ଟ୍ରପତି କହିଛନ୍ତି ଗୁରୁ ନାନକ ଏକତା ଶାନ୍ତି ଭାତୃତ୍ୱଭାବ ସେବା କଠିନ ପରିଶ୍ରମ ସାଧୁତା ଏବଂ ଆତ୍ମ ସମ୍ମାନ ଉପରେ ମାନବ ସମାଜକୁ ଦିଗ୍ଦର୍ଶନ ପ୍ରଦାନ କରିଛନ୍ତି ସେହିପରି ଉପରାଷ୍ଟ୍ରପତି ଏମ୍ ଭଙ୍କୟା ନାଇଡୁ ମଧ୍ୟ ଦେଶବାସୀଙ୍କୁ ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ଅଭିନନ୍ଦନ ଜଣାଇଛନ୍ତି ଅମିତ୍ ଶାହା ଆନ୍ଦୋଳନରତ ଚାଷୀମାନଙ୍କ ସହିତ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି

କୃଷକମାନଙ୍କର ସବୁପ୍ରକାର ସମସ୍ୟା ଏବଂ ଦାବି ଉପରେ ସରକାର ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି

ଦିଲ୍ଲୀ ଏନ୍ସିଆର୍ରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କର ଉପଦେଶ ଆଧାରରେ ଏହାକୁ ବୃଦ୍ଧି କରାଯାଇଛି ସବୁ ଶଯ୍ୟା ସହିତ ଅକ୍ନିଜେନ୍ ବ୍ୟବସ୍ଥା ମଧ୍ୟ ରହିଛି

ଗତ ଜୁଲାଇ ମାସରେ ଏହା କାର୍ଯ୍ୟକ୍ଷମ ହୋଇଥିଲା ବୋଲି ଜଶାପଡ଼ିଛି ଆଇସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଆନୁସଙ୍ଗୀକ ବ୍ୟବସ୍ଥାର ମଧ୍ୟ ସୁବିଧା କରାଯାଉଛି ପ୍ରତିରକ୍ଷା ବାହିନୀର ଆକ୍ରାନ୍ତ ଯବାନମାନଙ୍କ ପାଇଁ ଏଠାରେ ଚିକିତ୍ସାର ମଧ୍ୟ ବ୍ୟବସ୍ଥା କରାଯାଉଛି

ବିଶେଷ କରି ରୋଗୀମାନଙ୍କୁ ମାଗଣାରେ ସେବା ଦେବା ସହ ମେଡିସିନ୍ ଓ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି ଏଠାରେ ଚିକିିିିତ ହେଉଥିବା ରୋଗୀମାନେ ହସ୍କିଟାଲ ସେବାରେ ସନ୍ତୋଷ ପ୍ରକାଶ କରିଛନ୍ତି ଦିଲ୍ଲୀ ସମେତ ଏହାର ଆଖପାଖ ରାଜ୍ୟ ହରିଆଣା ରାକସ୍ଥାନ ଉତ୍ତରପ୍ରଦେଶ ହିମାଚଳ ପ୍ରଦେଶ ପଞ୍ଜାବ ଏବଂ ମଧ୍ୟପ୍ରଦେଶର ଆକ୍ରାନ୍ତମାନଙ୍କୁ ଏହି ହସ୍କିଟାଲ୍ରେ ଚିକିତ୍ସା ନିମନ୍ତେ ଭର୍ଭି କରାଯାଇଛି